ଥାନା ଓ ଡାକ୍ତରଖାନାକୁ ଦିଆଯିବ ପ୍ରାଥମିକତା କାଲି ପବିତ୍ର ଗାଧୀଜୟନ୍ତୀ

ଆକି ଆନ୍ତର୍ଜାତିକ ବରିଷ୍ ନାଗରିକ ଦିବସ

ମୁଖ୍ୟମନ୍ତୀ ଶହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହୋଇ ସେମାନଙ୍କ ଠାରୁ ବ୍ୟବସ୍ଥା ବାବଦରେ ମତାମତ ନେବେ

ଥାନା ଓ ଡାକ୍ତରଖାନା ମାଧ୍ଧମରେ ଲୋକଙ୍କର ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ଏହି କାର୍ଯ୍ୟକ୍ରମର ମୁଳଲକ୍ଷ୍ୟ

ସେ ରାକ୍ୟର ସବୁ ଜିଲ୍ଲାର ସିଡିଏମଓ ଓ ଥାନା ଅଧିକାରୀଙ୍କ ସହ କଥା ହୋଇଥିଲେ ପ୍ଲାଷ୍ଟିକ୍ ବନ୍ଦ ଆସନ୍ତାକାଲିଠାରୁ ପବିତ୍ର ଗାଧି ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ସହରାଞ୍ଚଳରେ 'ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍' ବନ୍ଦ ହେବ

କୌଶସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍ ପଲିଥିନ୍ ଆଦି ଉପାଦନ ଓ ବ୍ରିକି କରିପାରିବେ ନାହିଁ

ପୌରସଂସ୍ତାର ଅଧିକାରୀମାନେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସ୍ୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ଦୀର୍ଘଦିନ ଧରି ଏହି ମାମଲା କୋର୍ଟରେ ଚାଲିବା ପରେ ଆକି ଏହି ମାମଲାର ଶୁଣାଣି ହୋଇଛି

ଏହି ଅବସରରେ ରାଜ୍ୟର ବିଭିନ୍ତ ସ୍କାନରେ ଭିନ୍ତ ଭିନ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବରିଷ୍ଡ ନାଗରିକ ମାନଙ୍କୁ ସମ୍ମାନ ପ୍ରଦାନ କରିବା ସହ ସେମାନଙ୍କ ପ୍ରତି ସମ୍ଭେଦନଶୀଳ ହେବା ନେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି